ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଅପରାହ ପାଞ୍ଚଟା ପରଠାରୁ ତିନି ଠାକୁର ରଥ ଉପରେ ସୁନା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ

କତାବଗା ଲୁରୁପାଲି ଲଚିଦା ଟିଙିପାଲିହିର୍ଲିପାଲି ଓ ଭୁର୍ଷିପାଲି ଗାଁରୁ ଠାକୁରଙ୍ଙୁ ନେଇ ଆସୁଥିବା ଏହି ରଥଗୁଡ଼ିକ ବାହୁଡ଼ା ପର୍ଯ୍ୟନ୍ତ କାଠଡ଼େରାଠାରେ ରହିଥାନ୍ତି ପ୍ରତିଦିନ ଅପରାହୁରୁ ଠାକୁରମାନେ ମାଉସୀମା ମନ୍ଦିରରୁ ବାହାରି ରଥ ଉପରେ ଦର୍ଶନ ଦେଇଥାନ୍ତି ଆଷାତ ଦ୍ୱାଦଶୀ ତିଥିରେ ରଥ ଗୁଡ଼ିକ ନିଜ ନିଜ ଗାଁକୁ ପ୍ରତ୍ୟାବର୍ତନ କରନ୍ତି

ମହାନଦୀ ମାମଲା ଉପରେ ମଧ୍ୟବର୍ଭୀକାଳୀନ ଶ୍ୱଶାଶି ପାଇଁ ଓଡ଼ିଶା ପକ୍ଷରୁ ଆବେଦନ କରାଯାଇଥିଲା

ଲୋକ ଅଦାଲତ ଓଡ଼ିଶା ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ସ୍ଚାନରେ ଥିବା ଅଦାଲତ ଗୁଡ଼ିକରେ ଆକି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଷିତ ହେଉଛି

ସେହିପରି ରାକ୍ୟର ବିଭିନ୍ନ ସ୍ଥାନରେ ଥିବା କୋର୍ଟରେ ତାଲିକାଭୁକ୍ତ ହୋଇଥିବା ବିଭିନୁ କିସମର ମାମଲା ଫଇସଲା ଚାଲିଛି

ଆସନ୍ତାକାଲିଠାରୁ ମୁଖ୍ୟ ବିଚାରପତିଙ୍କ କୋର୍ଟ୍ ସମେତ ଅନ୍ୟ ତିନୋଟି କୋର୍ଟ୍ରେ ଆଇନଜୀବୀମାନେ ଯୋଗଦେବେ ବୋଲି ହାଇକୋର୍ଟ୍ ବାର୍ ଆସୋସିଏସନ୍ କହିଛି

ଭୋକି ଖାଇ ସମସ୍ତେ ଟ୍ରାକ୍ଟର ଯୋଗେ ଫେରୁଥିବା ବେଳେ ଟ୍ରାକୁରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା